ରାକ୍ୟରେ ପହଞିଲା ଆଉ ଅଢ଼େଇଲକ୍ଷ କୋଭିସିଲ୍ଡ ଟିକା

ଛତିଶଗଡ଼କୁ ମଧ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ବଉି

ମୁଖ୍ୟ ସଚିବଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଧ ଏହି ଦୁଇଟି ଜିଲ୍ଲାକୁ ଗସ୍ତ କରିଛନ୍ତି

ଅନ୍ୟପକ୍ଷରେ ଆଜି ବଲାଙ୍ଗୀର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି

ପାଣିପାଗ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା କମ୍ ରହିଛି ଆକାଶ ମେଘାଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସ୍ଚନା ରହିଛି